ବ୍ରିଟେନ୍ ସରକାର ଡାଇମଣ୍ଡ ପ୍ରିନ୍ସେସ୍ କ୍ରଜ୍ ଜାହାଜରୁ ଦେଶର ନାଗରିକମାନଙ୍କୁ ଖାଲି କରିବା ଆରମ୍ଭ କରିଛନ୍ତି

ସେ କହିଛନ୍ତି ଆଇନ ସବୁଠୁ ୍ୱର୍ଦ୍ଧ୍ୱରେ ଓ ଭାରତର ଜନସାଧାରଣଙ୍କର ନ୍ୟାୟପାଳିକା ଉପରେ ଦୃଢ଼ ବିଶ୍ୱାସ ରହିଛି ନ୍ତଆଦିଲ୍ଲୀରେ ସୁପ୍ରିମ୍କୋର୍ଟଦ୍ୱାରା ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତିକ ନ୍ୟାୟିକ ସଞ୍ଜିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ଅଯୋଧ୍ୟା କମି ବିବାଦ ମାମଲାରେ ସୁପ୍ରିମ୍କୋର୍ଟ ସମ୍ପ୍ରତି ଦେଇଥିବା ରାୟର ଉଲ୍ଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିଷ୍ପଭି ନିଆଯିବା ପୂର୍ବରୁ ଅନେକ ବିଚାର ବିମର୍ଶ କରାଯାଇଥିଲା ଦେଶର ଜନସାଧାରଣ ସୁପ୍ରିମ୍କୋର୍ଟଙ୍କ ରାୟକୁ ପୂର୍ଣ୍ଣ ପ୍ରାଣରେ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତର ନ୍ୟାୟପାଳିକା ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରସ୍କର ପ୍ରତି ସମ୍ମାନ ପ୍ରଦର୍ଶନ ସହିତ ସମ୍ମିଧାନର ଅସଲ ଉଦ୍ଦେଶ୍ୟକୁ ଆଗକୁ ଆଗେଇ ନେଉଥିବା ଏକ ଗର୍ବର ବିଷୟ ସେ ପୁଣି କହିଛନ୍ତି କାତିର ଜନକ ମହାତ୍ମାଗାନ୍ଧିଙ୍କ ଜୀବନ ସତ୍ୟ ଓ ସେବା ପ୍ରତି ଉସର୍ଗୀକୃତ ଥିଲା ଯାହା ମଧ୍ୟ ନ୍ୟାୟପାଳିକାର ଭିତ୍ତିଭୂମି ସୁପ୍ରିମ୍କୋର୍ଟ ପରିବେଶ ଆଇନ ବ୍ୟବସ୍ଥାର ପୁନଃ ସଂଜ୍ଞା ନିର୍ଦ୍ଧାରଣ କରିଥିବାରୁ ଏହାର ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ନ୍ୟାୟପାଳିକା ବିକାଶ ଓ ପରିବେଶ ମଧ୍ୟରେ ଏକ ସନ୍ତ୍ରଳନତା ଆଣିପାରିଛି ସେ କହିଛନ୍ତି ବିକାଶ ଓ ପରିବେଶର ସୁରକ୍ଷା ଏକ ସଙ୍ଗେ ସମ୍ଭବ ନୁହେଁ ବୋଲି ଦିନେ କୁହାଯାଉଥିବାବେଳେ ବର୍ତ୍ତମାନ ତାହା ସମ୍ଭବ ହୋଇଛି ଭାରତ ଏହି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିପାରିଛି ଓ ଦ୍ରତ ବିକାଶ ହାସଲ କରିବା ସଙ୍ଗେ ସଙ୍ଗେ ଏହାର ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିବାରେ ସମର୍ଥ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ନ୍ୟାୟପାଳିକା ଫଳପ୍ରଦ ନ୍ୟାୟ ପ୍ରଦାନର ଲକ୍ଷ୍ୟ ହାସଲ ପାଇଁ ବୈଷୟିକ ଜ୍ଞାନର ଉପଯୋଗ କରିଛି ସେ କହିଛନ୍ତି ସରକାର ପ୍ରତ୍ୟେକ ଅଦାଲତକୁ 'ଇ କୋର୍ଟ ସମନ୍ୱିତ ମିଶନ ମୋଡ୍ ପ୍ରକଳ୍ପ' ସହ ସଂଯୋଗ କରିବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜାତୀୟ ନ୍ୟାୟିକ ତଥ୍ୟ ଗ୍ରୀଡ଼୍ ମଧ୍ୟ ନ୍ୟାୟ ପ୍ରଦାନର ପଦ୍ଧତିକୁ ଆହୁରି ସହଜ କରିଦେବ

ପୁରୁଷ ଓ ମହିଳାମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ବିଶ୍ୱର କୌଣସି ଦେଶ କିମ୍ବା ସମାଜ ପୁରୁଷ ଓ ମହିଳାମାନଙ୍କୁ ସମାନ ନ୍ୟାୟ ପ୍ରଦାନ ବିନା ପ୍ରକୃତ ବିକାଶ ହାସଲ କରିପାରିବ ନାହିଁ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେ କହିଛନ୍ତି ଦେଶର ସମ୍ଭିଧାନ ଏକ ଶକ୍ତିଶାଳୀ ତଥା ସ୍ୱାଧୀନ ନ୍ୟାୟପାଳିକ ସ୍ଥାପନ କରିଛି ଯାହାକୁ ଦେଶ ସର୍ବଦା ଊର୍ଦ୍ଧ୍ୱରେ ରଖିଛି ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏକ ଗଣତନ୍ତ୍ରରେ ଅସନ୍ତୋଷ ଓ ଲୋକମାନଙ୍କ ଅଭାବ ଅସ୍ତ୍ରବିଧାର ଦ୍ୱରୀକରଣକୃ ସର୍ବଦା ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ କିନ୍ତୁ ଏହା ଯେତେବେଳେ ସାୟିଧାନିକ ନିୟମର ଲଙ୍ଘନ କରିବ ସେତେବେଳେ ସମସ୍ୟା ଦେଖାଦେବ ସେ କହିଛନ୍ତି ପ୍ରଶାସନ କାର୍ଯ୍ୟକୁ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ଛାଡ଼ି ଦିଆଯିବା ଉଚିତ ଶ୍ରୀ ପ୍ରସାଦ କହିଛନ୍ତି ସନ୍ତାସବାଦୀ ଓ ଦୂର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ଗୋପନୀୟତାର ଅଧିକାର ନାହିଁ ଓ ସେହିଭଳି ଲୋକମାନଙ୍କ ଏହା ଅପବ୍ୟବହାର କରିବାକୁ ଦିଆଯିବା ଉଚିତ ନ୍ରହେଁ ଟ୍ରମ୍ପ ଭିଜିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ଦୁଇଦିନିଆ ଭାରତ ଗସ୍ତ ପାଇଁ ଅହମ୍ମଦାବାଦ ସହରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଶ୍ରୀ ଟ୍ରମ୍ପ୍ ଆସନ୍ତା ସୋମବାରଠାର୍ଚ ଭାରତକୁ ଦୁଇଦିନ ଗସ୍ତପାଇଁ ଗ୍ରଜରାତ୍ରେ ଆସି ପହଞ୍ଚବେ ଶ୍ରୀ ଟ୍ରମ୍ପ୍ଙ୍କର ଭାରତକୁ ଏହା ପ୍ରଥମ ଗସ୍ତ ଅହମ୍ମଦାବାଦ ସହରରେ ହେବାକୁ ଥିବା ରୋଡ୍ ଶୋ' ପାଇଁ ପ୍ରସ୍ତୁତି ପୂର୍ଣ୍ଣମାତ୍ରାରେ ଆଗେଇ ଚାଲିଛି ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଞ୍ଜିଆ ରୋଡ୍ ଶୋ' ପଥଦେଇ ଯିବା ସମୟରେ ଭାରତୀୟ କଳାକାରମାନେ ରାସ୍ତାର ଦୂଇ ପାର୍ଶ୍ୱରେ ସେମାନଙ୍କର କଳାର ପ୍ରଦର୍ଶନ କରିବେ

ଆକାଶବାଣୀ ସହ କଥାବାର୍ତ୍ତାବେଳେ କିଛି ଛାତ୍ରଛାତ୍ରୀ ଶ୍ରୀ ଟ୍ରମ୍ପ୍ ଓ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବାପାଇଁ ଉତ୍ସକତାର ସହ ଅପେକ୍ଷା କରିଥିବାର ଜଣାଇଛନ୍ତି ସେମାନେ ଯୋଗ ଶୈଳୀ ନୂତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରିବେ ପିଏମ୍ ଟ୍ରମ୍ପ୍ ତାଜ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ତାଜ୍ମହଲ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସହ ସେଠାକୁ ଗସ୍ତ କରିବେ ନାହିଁ ସରକାରୀ ସ୍ତ୍ରର୍ତ୍ତ ମିଳିଥିବା ଖବର ଅନୁସାରେ ଶ୍ରୀ ଟ୍ରମ୍ପ୍ ଓ ତାଙ୍କର ପତ୍ନୀ ମେଲେନିଆ ଟ୍ରମ୍ପ୍ ସୋମବାର ଦିନ ତାକ୍ମହଲ୍ ଗସ୍ତ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀ ଟ୍ରମ୍ପ୍ ଓ ତାଙ୍କ ପରିବାର ତାକ୍ମହଲ ଗସ୍ତ କରିବା ସମୟରେ ଭାରତର କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିୟା ସରକାରୀ କର୍ମକର୍ତ୍ତା ସେଠାକୁ ତାଙ୍କ ସହ ନ ଯିବାକୁ ଶ୍ରୀ ଟ୍ରମ୍ ଇଚ୍ଛା ବ୍ୟକ୍ତ କରିଛନ୍ତି ଅହମ୍ମଦାବାଦଠାରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ ସମୟରେ ଶ୍ରୀ ମୋଦି ତାଙ୍କ ସହ ଉପସ୍ଥିତ ରହିବେ ଆମେରିକା ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ ୟୁଏସ୍ ଇଣ୍ଡିଆ ଟାଇ ହ୍ବାଇଟ୍ ହାଉସ୍ ପକ୍ଷର୍ କୃହାଯାଇଛି ରାଷ୍ଟ୍ରପତି ଟ୍ରମ୍ଫଙ୍କର ଆଗାମୀ ଭାରତ ଗସ୍ତରୁ ବିଶ୍ୱର ଦୁଇ ବୃହତ୍ ଗଣତାନ୍ତିକ ରାଷ୍ଟ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳୁଛି ହ୍ୱାଇଟ୍ ହାଉସ୍ର ଜଣେ ବରିଷ୍ଠ ପ୍ରଶାସନିକ ଅଫିସର ୱାଶିଂଟନ୍ରେ ସାମ୍ବାଦିକମାନଙ୍କୁ କହିଛନ୍ତି ଗଣତାନ୍ତିକ ମୂଲ୍ୟବୋଧ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଭାଗିଦାରୀ ସମ୍ପର୍କ ଓ ଦୁଇ ଦେଶର ଜନସାଧାଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭିଭି କରି ଏହା ଗଢ଼ି ଉଠିଛି ସେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କରେ ମଧ୍ୟ ଏହାର ପ୍ରତିଫଳନ ଘଟିଛି ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ବର୍ଷ୍ଣନା କରି ସେ କହିଛନ୍ତି ଭାରତର ଶକ୍ତି ଚାହିଦାର ପୂରଣ ପାଇଁ ତାହାକୁ ସାହାଯ୍ୟ କରିବାକୁ ଆମେରିକା ସର୍ବଦା ପ୍ରସ୍ତୁତ ରହିଛି

ଏହି ଟିମ୍ ଓ୍ୱହାନ୍ରେ କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଅଧ୍ୟୟନ କରିବେ ଚୀନ୍ର ସରକାରୀ ସମ୍ଭାଦ ସଂସ୍ଥା 'ଜିନୁଆ ନ୍ୟୁଜ୍ ପକ୍ଷରୁ ଏହା ପ୍ରକାଶ କରାଯାଇଛି ବାର ଜଣ ସଦସ୍ୟ ବିଶିଷ୍ଟ ଏହି ଟିମ୍ ସୋମବାର ଦିନ ଚୀନ୍ରେ ଯାଇ ପହଞ୍ଚୁଛନ୍ତି ଏହି ଟିମ୍ କେବଳ ବେଜିଂ ଗୁଆଙ୍ଗ୍ଡଙ୍ଗ୍ ଓ ସିଚୁଆନ୍ ପ୍ରଦେଶ ଗସ୍ତ କରିବାର ପ୍ରଥମେ କାର୍ଯ୍ୟସ୍ଚୀ ନିର୍ଦ୍ଧାରିତ ହୋଇଥିଲା ଓ୍ୱହାନ୍କୁ ସେମାନଙ୍କର ଗସ୍ତ କରିବା ସେମାନଙ୍କର କାର୍ଯ୍ୟସୂଚୀ ମଧ୍ୟରେ ସ୍ଥାନ ପାଇ ନ ଥିଲା ପରେ ଚୀନ୍ ସରକାର ଓ୍ୱହାନ୍କୁ ଗସ୍ତ କରିବାପାଇଁ ସେମାନଙ୍କୁ ଅନୁମତି ପ୍ରଦାନ କରିଥିଲେ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସହିତ ଡବ୍ଲ୍ୟଏଚ୍ଓର ଏହି ଟିମ୍ ଚୀନ୍ ବିଶେଷଜ୍ଞମାନଙ୍କ ସହ ମିଶି ରୋଗର ଚିକିତ୍ସା ଲାଗି ଏକ ଔଷଧ ବାହାର କରିବା ଉପରେ କାର୍ଯ୍ୟ କରିବେ

ସେହି କ୍ରକ୍ ଜାହାଜଟି ଜାପାନ୍ ସମ୍ବଦ୍ର ତଟରେ ଦୂଇ ସପ୍ତାହର୍ତ ଅଧିକ ସମୟ ଧରି ଲଙ୍ଗର ପକାଇ ରହିଛି

କେକେ ଏନ୍କାଉଣ୍ଟର୍ ଜନ୍ମୁ କାଶ୍ମୀରର ଅନନ୍ତନାଗ କିଲ୍ଲାରେ ଆଜି ବଡ଼ି ଭୋର୍ରୁ ଘଟିଥିବା ଏକ ସଂଘର୍ଷରେ ଲସ୍କରେ ତଇବାର ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଆମ ସମ୍ଭାଦଦାତା କଣାଇଛନ୍ତି ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ବିଜ୍ବେହେଡ଼ା ଅଞ୍ଚଳର ନଇନା ଗ୍ରାମଠାରେ ଗୁଳି ବିନିମୟ ଘଟିଥିବାର କୁହାଯାଇଛି ଘଟଣାସ୍ଥଳୀରୁ ଦୁଇଟିଯାକ ମୃତଦେହକୁ ଉଦ୍ଧାର କରାଯାଇଛି ପିଏମ୍ ଖୋଲୋ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ ଓଡ଼ିଶାରେ ସର୍ବପ୍ରଥମ ଖୋଲୋ ଇଞ୍ଜିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଶୁଭାରମ୍ଭ କରିବେ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଏକ କାର୍ଯ୍ୟକ୍ରମ ସହ ଏହି କ୍ରୀଡ଼ା ଆରମ୍ଭ ହେବ ଏହି କାର୍ଯ୍ୟକ୍ରମରେ ବହୃ କ୍ରୀଡ଼ାବିତ୍ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କୀଡ଼ା ମନ୍ତ୍ରୀ କିରନ୍ ରିଜିଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେବେ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ସ୍ଥାନ ପାଇଥିବା କ୍ରୀଡ଼ା ପ୍ରତିଯୋଗତାଗୁଡ଼ିକ ମଧ୍ୟରେ ତୀରଚାଳନା ଆଥ୍ଲେଟିକ୍ସ୍ ମୁଷ୍ଟିଯୁଦ୍ଧ ଫେନ୍ସିଂ କୁଡୋ ସନ୍ତରଣ ଭାରୋଉଳନ ଓ ରଗ୍ବି ପ୍ରଭୂତି ରହିଛି